ପ୍ରତିରକ୍ଷା ସାମଗ୍ରୀର ରପ୍ତାନୀ ଉପରେ ଏହି କାର୍ଯ୍ୟକ୍ରମ ଆଧାରିତ ସରକାରୀ ଓ ଘରୋଇ କ୍ଷେତ୍ରରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନପାଇଁ ଷ୍ଟାର୍ଟ ଅପ୍ ନିର୍ମାଣ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଣ ଏହାର ଲକ୍ଷ୍ୟ

ଏଥିରେ ଆକାଶପଥ ପ୍ରତିରକ୍ଷା ଓ ନିରାପତ୍ତା ସଂକ୍ରାନ୍ତ ସବୁ କ୍ଷେତ୍ରର ଆବଶ୍ୟକତା ପୂରଣ ପାଇଁ ସାମଗ୍ରୀ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯିବ

ଆକାଶବାଣୀ ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଏବଂ ଏଫ୍ଏମ୍ ରେନ୍ବୋ ଚ୍ୟାନେଲ୍ରେ ଏହି କାର୍ଯ୍ୟକ୍ରମ ଶୁଣାଯାଇପାରିବ ଏହାଛଡ଼ା ଅନ୍ୟାନ୍ୟ ଆକାଶବାଣୀ କେନ୍ଦ୍ରଗୁଡ଼ିକ ନିଜ ନିଜର ବିଭିନ୍ନ ଚ୍ୟାନେଲ୍ରେ ଏହାକୁ ରିଲେ କରି ପ୍ରଚାର କରିବେ ଦିଲ୍ଲୀ ହାଇକୋର୍ଟ ନିର୍ଭୟା ନିର୍ଭୟା ମାମଲାର ଚାରି ଅପରାଧିଙ୍କ ମୃତ୍ୟଦଣ୍ଡ ଉପରେ ଜାରି ହୋଇଥିବା ରହିତାଦେଶ ଉଠାଇ ଦେବାପାଇଁ କେନ୍ଦ୍ର ସରକାର କରିଥିବା ଆବେଦନ ଉପରେ ଆଜି ଦିଲ୍ଲୀ ହାଇକୋର୍ଟ ରାୟ ପ୍ରକାଶ କରିବେ

ଏହା ବିରୋଧରେ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟକୁ ଯାଇଥିଲେ

ସେ କହିଛନ୍ତି ଏବେ ବଜେଟ୍ ଘୋଷଣା ଅନୁସାରେ ଲାଭାଂଶ ବଣ୍ଟନ ଟିକସ ଡିଡିଟି ପ୍ରଦାନ ପ୍ରକ୍ରିୟା କମ୍ପାନୀ ଅପେକ୍ଷା ନିବେଶକଙ୍କ ଦାୟିତ୍ୱରେ ପରିଣତ ହୋଇଛି ଏହାକୁ ସେ ଉଚିତ ପଦକ୍ଷେପ ବୋଲି ଦର୍ଶାଇ କହିଛନ୍ତି ଆର୍ଥକ ଜଗତ ଡିଡିଟି ସଂକ୍ରାନ୍ତ ଏହି ପରିବର୍ତ୍ତନ ଚାହୁଥିଲା ଏବଂ ଏଥିପାଇଁ ବିଭିନ୍ନ ଦିଗରୁ ଦାବି ଉଠୁଥିଲା ଭାରତୀୟ ଜୀବନ ବୀମା ନିଗମରୁ ସରକାରୀ ଅଂଶଧନ ପ୍ରତ୍ୟାହାର ଘେନି ଅର୍ଥମନ୍ତ୍ରୀ ଯେଉଁ ଘୋଷଣା କରିଛନ୍ତି ସେ ସମ୍ପର୍କରେ ଶ୍ରୀ ତ୍ୟାଗୀ କହିଛନ୍ତି ଏନେଇ ସରକାରଙ୍କ ସହ କୌଣସି ଆଲୋଚନା ହୋଇ ନାହିଁ ଏହି କାର୍ଯ୍ୟ ସମ୍ପାଦନ କରିବାପାଇଁ ସରକାରଙ୍କୁ ପ୍ରଚଳିତ ଆଇନ ବ୍ୟବସ୍ଥା ମଧ୍ୟରେ କାର୍ଯ୍ୟ କରିବାକୁ ପଡ଼ିବ

ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଡିପୋଜିଟ୍ ଇନ୍ସୁରାନ୍ୱ ଓ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍ ଡିଆଇସିଜିସି ପକ୍ଷରୁ ଏହି ବୀମା ବୃଦ୍ଧି ସୁବିଧାକୁ କାର୍ଯ୍ୟକାରୀ କରାଯାଇଛି

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ଶନିବାର ତାଙ୍କ ବଜେଟ୍ ଉପସ୍ଥାପନ ଅବସରରେ ଜମାରାଶି ଉପରେ ବୀମା ବୃଦ୍ଧି ପାଇଁ ଘୋଷଣା କରିଥିଲେ ଏହାଫଳରେ ବ୍ୟାଙ୍କ୍ ବ୍ୟବସ୍ଥା ଉପରେ ଲୋକଙ୍କର ଆସ୍ଥା ବଢ଼ିବ

ଭାରତରେ କାର୍ଯ୍ୟ କରୁଥିବା ସବୁ ବ୍ୟାଙ୍କ୍ ପାଇଁ ଏହି ବୀମା ବ୍ୟବସ୍ଥା ଲାଗୁ ହୋଇଛି ଘରୋଇ ସମବାୟ ଏବଂ ବିଦେଶୀ ବ୍ୟାଙ୍କ୍ଗୁଡ଼ିକ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ବାଧ୍ଧ

ପିଏମ୍ କୋକ୍ରାଝର ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ଶୁକ୍ରବାର ଦିନ କୋକ୍ରାଝର ଗସ୍ତ ପାଇଁ ଆସାମରେ ବ୍ୟାପକ ପ୍ରସ୍ତୁତି କରାଯାଉଛି ବୋଡୋ ରାଜିନାମା ସ୍ୱାକ୍ଷର ଉହବରେ ପ୍ରଧାନମନ୍ତ୍ରୀ ଯୋଗଦେବେ ଆସାମର ଶାନ୍ତି ଓ ବିକାଶ ପାଇଁ ବୋଡୋ ରାଜିନାମାକୁ ପ୍ରଧାନମନ୍ତ୍ରୀ ଐତିହାସିକ ବୋଲି ବର୍ଷନା କରିଛନ୍ତି

ଏମ୍ସିପି ମିଟିଂ ରିଜର୍ଭ ବ୍ୟାଙ୍କ୍ ମନିଟାରୀ ପଲିସି କମିଟିର ତିନିଦିନିଆ ବୈଠକ ଗତକାଲି ମୁମ୍ଭାଇଠାରେ ଆରମ୍ଭ ହୋଇଛି ରିଜର୍ଭ ବ୍ୟାଙ୍କ୍ର ଗଭର୍ଷର୍ ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହେଉଛି

ସଦ୍ୟ ଉପସ୍ଥାପିତ କେନ୍ଦ୍ରୀୟ ବଜେଟ୍ରେ ବିଭୀୟ ନିଅଙ୍କ ପରିମାଣ ବୂଦ୍ଧି ଅର୍ଥନୀତିର ମାନ୍ଦାବସ୍ଥା ଏବଂ ମୁଦ୍ରାସ୍କୀତି ବୂଦ୍ଧି ଘେନି ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହାର ମୁକାବିଲା କରିବା ପାଇଁ ଏହି ବିଭୀୟ ନୀତିରେ ରଣକୌଶଳ ନିର୍ଦ୍ଧାରିତ ହେବ

ଇୟୁ ଟ୍ରମ୍ ମଧ୍ୟ ପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଦେଇଥିବା ପ୍ରସ୍ତାବକୁ ୟୁରୋପୀୟ ସଂଘ ପ୍ରତ୍ୟାଖ୍ୟାନ କରିଛି ସଂଘ ପକ୍ଷରୁ କୁହାଯାଇଛି ଇକ୍ରାଏଲ୍ ସରକାର ଅଧିକରୁ ଅଧିକ ପାଲେଷ୍ଟାଇନ୍ ଅଞ୍ଚଳ ଦଖଲ କରିବାକୁ ଉଦ୍ୟମ ଚଳାଉଥିବାରୁ ସେଠାରେ ଶାନ୍ତିପ୍ରତିଷ୍ଠା ସମ୍ଭବ ନୁହେଁ

ତେବେ ଏହି ଘୋଷଣା ପୂର୍ଣ୍ଣାଙ୍ଗ ନୁହେଁ ବୋଲି ୟୁରୋପୀୟ ସଂଘ ପକ୍ଷରୁ କୁହାଯାଇଛି ଇଚ୍ରାଏଲ୍ ଅଧିକୃତ ୱେଷବ୍ୟାଙ୍କ୍ରୁ ପାଲେଷ୍ଟାଇନ୍ର ଅଧିକାର ପ୍ରତ୍ୟାହାର କରିବା ଗ୍ରହଣୀୟ ନୁହେଁ ବୋଲି ସଂଘର ନେତାମାନେ ଏକ ବିବ୍ତିରେ କହିଛନ୍ତି ୟୁଏନ୍ ଟର୍କୀ ଜାତିସଂଘର ମହାସଚିବ ଆଣ୍ଟ୍ରୋନିଓ ଗୁଟରେସ୍ ଟର୍କୀ ଓ ସିରିଆ ମଧ୍ୟରେ ଚାଲିଥିବା ଯୁଦ୍ଧର ଅବସାନ ପାଇଁ ଆହ୍ୱାନ ଜଣାଇଛନ୍ତି ସିରିଆର ଇଡ୍ଲିବ୍ ପ୍ରଦେଶକୁ ସରକାରୀ ବିରୋଧ୍ ପକ୍ଷମାନେ ଟର୍କୀ ସହାୟତାରେ ନିଜ ନିୟନ୍ତ୍ରଣରେ ରଖିଛନ୍ତି

ଉଭୟ ପକ୍ଷ ପରସ୍କର ଉପରେ ବୋମାମାଡ଼ ମଧ୍ୟ କାରି ରଖିଛନ୍ତି ଏହାଫଳରେ ଦୁଇ ପକ୍ଷର ଧନଜୀବନ ହାନି ଘଟୁଥିବାରୁ ତୁରନ୍ତ ଏହି ଲଢ଼େଇକୁ ବନ୍ଦ୍ କରିବାକୁ ଶ୍ରୀ ଗୁଟରେସ୍ ପରାମର୍ଶ ଦେଇଛନ୍ତି କୌଣସି ଏକ ବିବାଦର ସାମରିକ ସମାଧାନରେ କାତିସଂଘ ବିଶ୍ୱାସ କରେ ନାହିଁ ତଦନୁସାରେ ଇଡ୍ଲିବ୍ ସମସ୍ୟାର ରାଜନୈତିକ ସମାଧାନ ହେବା ଉଚିତ ବୋଲି ସେ କହିଛନ୍ତି ଚୀନ୍ ଭାଇରସ୍ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମ୍ରଖ୍ୟ ଟେଡ୍ରସ୍ ଆଧାନମ୍ କହିଛନ୍ତି ନୋଭେଲ୍ କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବାପାଇଁ ଚୀନ୍ ଯେଉଁ ନାଟକୀୟ ପଦକ୍ଷେପମାନ ଗ୍ରହଣ କରିଛି ତାହା ଉଲ୍ଲେଖଯୋଗ୍ୟ ଏହାଦ୍ୱାରା ବିଦେଶକ୍ ଏହି ଭୂତାଣୁର ସଂକ୍ରମଣ ହ୍ରାସ ପାଇଛି ଚୀନ୍ର ଏହି ସଙ୍କଟଜନକ କ୍ଷଣରେ ସବ୍ ଦେଶ ଏବଂ ସଙ୍ଗଠନ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି ଅନେକ ଧନୀ ଓ ପ୍ରଭାବଶାଳୀ ଦେଶ ଏହି ଭୂତାଣୁ ସଂକ୍ରମଣ ସଂକ୍ରାନ୍ତ ତଥ୍ୟାବଳୀ ରଖିଥିଲେ ମଧ୍ୟ ତାହାକୁ ପ୍ରକାଶ କରିବାକୁ କୁଣ୍ଠାବୋଧ କରୁଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି ଜେନିଭାଠାରେ ଗତକାଲି ଅନୁଷ୍ଠିତ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏକ ବୈଠକରେ ଶ୍ରୀ ଟେଡ୍ରସ୍ କହିଛନ୍ତି କରୋନା ଭୂତାଣୁ ସଂକ୍ରମଣ ମୁଖ୍ୟତଃ ଚୀନ୍ରେ ସୀମିତ ରହିଛି

ବ୍ରିଯେନ୍ର ବୈଦେଶିକ ମନ୍ତ୍ରଣାଳୟ ପକ୍ଷର୍ ଏସମ୍ପର୍କିତ ପରାମର୍ଶବଳୀ କାରି କରାଯାଇଛି ଏଥିରେ କୃହାଯାଇଛି ଚୀନ୍ରେ ବିମାନ ଯାତ୍ରା ଉପରେ କଟକଣା ଜାରି କରାଯାଉଥିବାର୍ତ ସେଠାର୍ ପ୍ରତ୍ୟାବର୍ତ୍ତନ କରିବା ନେଇ ସମସ୍ୟା ଉପୁଜିପାରେ ଏହି ଦୃଷ୍ଟିରୁ ବ୍ରିଟିସ୍ ନାଗରିକମାନଙ୍କୁ କରୋନା ଭୂତାଣୁ ସଂକ୍ରମିତ ଅଞ୍ଚଳରୁ ଶୀଘ୍ର ଫେରିଆସିବାକୁ କୁହାଯାଇଛି

ୟୁନେସ୍କୋ ଇଣ୍ଡିଆ ୟୁନେସ୍କୋର ମହାନିର୍ଦ୍ଦେଶକ ସୁଶ୍ରୀ ଅଡ୍ରେ ଅଜୁଲେ ଏକ ତିନିଦିନିଆ ଭାରତ ଗସ୍ତରେ ଆସି ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ଏହି ବିଶ୍ୱ ସଙ୍ଗଠନର ମହାନିର୍ଦ୍ଦେଶକ ପଦବୀରେ ଯୋଗଦେବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ଗତକାଲି ସେ କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏବଂ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ୍ଙ୍କୁ ଭେଟିଥିଲେ

ଆଉ ଅଳ୍ପ ସମୟ ପରେ ଏହି ମ୍ୟାଚ୍ ଆରମ୍ଭ ହେବ

ଆହତ ରୋହିତ ଶର୍ମାଙ୍କ ସ୍ଥାନରେ ଦଳରେ ମୟଙ୍କ ଅଗ୍ରୱାଲାଙ୍କୁ ସାମିଲ୍ କରାଯାଇଛି

ଆସନ୍ତା ରବିବାର ଦିନ ଫାଇନାଲ୍ ମ୍ୟାଚ୍ ଖେଳାଯିବ ଆସନ୍ତାକାଲି ଟୁର୍ଣ୍ଣାମେଣ୍ଟ୍ର ଦ୍ୱିତୀୟ ସେମିଫାଇନାଲ୍ରେ ବାଂଲାଦେଶ ଓ ନ୍ୟୁକିଲ୍ୟାଣ୍ଡ୍ ମଧ୍ୟରେ ଅନୁଷ୍ଠିତ ହେବ